ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଆସନ୍ତା ଶ୍ରକ୍ରବାର ଦିନ ଭୋଟ୍ଗ୍ରହଣ ହେବ

ତାଙ୍କୁ ଗତକାଲି ନ୍ତଆଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସିବିଆଇ ଗିରଫ କରିଥିଲା ଏବେ ତାଙ୍କୁ ଜେରା କରାଯାଉଛି ଏବଂ ପରେ ଦିଲ୍ଲୀର ଏକ ଅଦାଲତରେ ତାଙ୍କ ହାଜର କରାଯିବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ୍ ପ୍ରତିପକ୍ଷ ଅବୁଦୁଲ୍ଲ ବିନ୍ ଜୟେଦ୍ଙ୍କ ସହ ବ୍ୟାପକ ଆଲୋଚନା କରିବା ଦିନ ଶ୍ରୀ ମାଇକେଲ୍ଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇଛି

ଇଟାଲୀର ଫିନ୍ ମେକାନିକା କମ୍ପାନୀ ଭାରତକୁ ଲାଞ୍ଚ ଦେଇଥିବା ଅଭିଯୋଗରେ ସେ ଦେଶରେ ମୋକଦ୍ଦମା ଚାଲିଛି

ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଇଣ୍ଟରପୋଲ୍ ମାଧ୍ୟମରେ ରେଡ୍ କର୍ଷର୍ ନୋଟିସ୍ ଜାରି କରାଯିବା ପରେ ମାଇକେଲ୍ଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ୍ କର୍ତ୍ତ୍ୱପକ୍ଷ ଗିରଫ କରିଥିଲେ

ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଏହା ଏକ ବଡ଼ ସଫଳତା ଏବଂ ଏହା ଦୂର୍ଗମ ଅଞ୍ଚଳ ସହ ସଂଯୋଗ ସ୍ଥାପନ କରି କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ଭନ ଆଣିପାରିବ ବୈଜ୍ଞାନିକମାନଙ୍କର ଏହି ବିଚକ୍ଷଣ କାର୍ଯ୍ୟ ସବ୍ର ଭାରତୀୟଙ୍କ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ମନ୍ତ୍ରଣାଳୟ ପକ୍ଷରୁ ହାତକୁ ନିଆଯାଇଥିବା ଭାରତ ନେଟ୍ ପ୍ରକଚ୍ଚଦ୍ୱାରା ଦୁର୍ଗମ ଅଞ୍ଚଳରେ ଶସ୍ତାରେ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯାଇପାରିବ ବୋଲି ଶ୍ରୀ ସିହ୍ନା କହିଛନ୍ତି

ଇଣ୍ଡିଆ ୟୁଏଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଆବୁଧାବି ଗସ୍ତକାଳରେ ସଂଯୁକ୍ତ ଆରବ ଏମିରେଟ୍ସ୍ ଓ ଭାରତ ମଧ୍ୟରେ ମୁଦ୍ରା ବିନିମୟ ସମେତ ଦୁଇଟି ରାଜିନାମା ସ୍ୱାକ୍ଷରିତ ହୋଇଛି ନିରାପଭା ପ୍ରତିରକ୍ଷା ସନ୍ତାସବାଦ ଦମନ ବାଣିଜ୍ୟ ଓ ଶକ୍ତିକ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ତ୍ୱରାନ୍ୱିତ କରିବା ସଂକ୍ରାନ୍ତରେ ଶ୍ରୀମତୀ ସ୍ୱରାଜ ସଂଯୁକ୍ତ ଆରବ ଏମିରେଟ୍ସ୍ର ପ୍ରତିପକ୍ଷଙ୍କ ସହ ବିସ୍ତୁତ ଆଲୋଚନା କରିଛନ୍ତି ବୈଦେଶିକ ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ଉଭୟ ନେତା ଦ୍ୱାଦଶ ଭାରତ ସଂଯୁକ୍ତ ଆରବ ଏମିରେଟ୍ସ୍ ଯୁଗ୍ମ କମିଶନ ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି

ବିଶେଷଜ୍ଞମାନଙ୍କ ମତରେ ରିଜର୍ଭ ବ୍ୟାଙ୍କ ତାଙ୍କର ରଣନୀତି ଅପରିବର୍ଭିତ ରଖିପାରନ୍ତି ଆନ୍ତର୍ଜାତିକ ବଜାରରେ ତେଳଦର ହ୍ରାସ ଏବଂ ମଧ୍ୟମଧରଣର ଆର୍ଥିକ ଅଭିବୃଦ୍ଧି ଯୋଗୁଁ ପ୍ରଚଳିତ ବିଭୀୟ ନୀତିରେ ବିଶେଷ କିଛି ପରିବର୍ତ୍ତନ ହେବାର ଆଶା ନାହିଁ

ଏହି ଗସ୍ତ କାଳରେ ରାଷ୍ଟ୍ରପତି ନେ ପାଇ ତାଓ ଏବଂ ୟାନଗୁଁ ଯାଇ ମିଆଁମାର ରାଷ୍ଟ୍ରପତି ୟୁ ୱିନ୍ ମାଇଁନ ଏବଂ ଷ୍ଟେଟ୍ କାଉନ୍ସିଲ୍ର ଦାଓ ଅଙ୍ଗ ସାନ୍ ସୁ କି ଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମିଆଁମାରର ବିକାଶ କ୍ଷେତ୍ରରେ ଭାରତର ସହଯୋଗୀତାକୁ ଅଧିକ ସୁଦୃଢ଼ କରିବା ରାଷ୍ଟ୍ରପତିଙ୍କ ଏହି ଗସ୍ତର ମୂଳଲକ୍ଷ୍ୟ

ଡବ୍ଲ୍ୟସିଡି ଚିଲ୍ଡ୍ରେନ୍ ବାଳାଶ୍ରମଗୁଡ଼ିକରେ ସର୍ବନିମ୍ନ ଯତ୍ୱ ମାନଦଣ୍ଡ ଲାଗି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ଯେଉଁ ପିତାମାତାମାନେ ଯତ୍ନ ଓ ଶିକ୍ଷା ଦାୟିତ୍ୱ ନେଇପାରୁ ନାହାନ୍ତି ସେହି ପିତାମାତାମାନଙ୍କ ଅନୁରୋଧକ୍ରମେ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି ବାଳ ଅପରାଧ ଆଇନ ଅଧୀନରେ ପଞ୍ଜିକୃତ ହୋଇ ନ ଥିବା ବାଳାଶ୍ରମଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମନେକା ଗାନ୍ଧି କହିଛନ୍ତି ବିଦ୍ୟାଳୟ ଛାତ୍ରାବାସ ସମେତ ଅନ୍ୟ ଛାତ୍ରାବାସଗୁଡ଼ିକରେ ରହିଥିବା ପିଲାମାନେ ଶିଶୁଯତ୍ନ ପ୍ରତିଷାନ ଓ ଡେ କେୟାର୍ କେନ୍ଦ୍ରଗୁଡ଼ିକରେ ରହୁଥିବା ପିଲାମାନଙ୍କ ତ୍କଳନାରେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାର୍ତ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତତ କରାଯାଉଛି କ୍ୟାମ୍ପେନିଂ ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହେବ ଦୁଇଟିଯାକ ରାଜ୍ୟରେ ଆସନ୍ତା ଶୁକ୍ରବାର ଦିନ ଭୋଟ୍ଗ୍ରହଣ ହେବ ମତଦାତାମାନଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ ରାଜନୈତିକ ଦଳର ତ୍ରଙ୍ଗ ନେତାମାନେ ଶେଷ ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଦୌସା ଓ ସ୍ୱମେରପ୍ରରଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିବାବେଳେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ପାର୍ଟି ନେତା ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ବସୁନ୍ଦରା ରାଜେ ସ୍କୃତି ଇରାନୀ ଓ ଗଜେନ୍ଦ୍ର ସିଂ ସେଖାଓତ୍ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ କଂଗ୍ରେସର ଅଶୋକ ଗେହଲଟ୍ ସଚିନ୍ ପାଇଲଟ୍ ମୁକୁଲ୍ ୱାସ୍ନିକ୍ ହରୀଶ୍ ରାୱତ୍ ଏବଂ ରାଜବାବର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ତେଲଙ୍ଗାନାରେ କଂଗ୍ରେସ ସଭାପତି ରାହ୍ରଲ୍ ଗାନ୍ଧି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଜୋର୍ସୋର୍ରେ ପ୍ରଚାର ଚଳାଇଛନ୍ତି ଛତିଶ୍ଗଡ଼ ମଧ୍ୟପ୍ରଦେଶ ଓ ମିକୋରାମ୍ ସହ ରାଜସ୍ଥାନ ଓ ତେଲଙ୍ଗାନା ଭୋଟ୍ଗଣତି ଆସନ୍ତା ମଙ୍ଗଳବାର ଦିନ ହେବ

ଶାସକ ବିକେପି ଏବଂ ତା'ର ମେଣ୍ଟ ଦଳ ଆସାମ ଗଣ ପରିଷଦ ଏଥର ପଞ୍ଚାୟତ ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥିଲାବେଳେ କଂଗ୍ରେସ ଏଆଇୟୁଡିଏଫ୍ ବାମପନ୍ଥୀ ସାଞ୍ଗୁଖ୍ୟ ଓ ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଷ୍ଣ ହୋଇଛନ୍ତି

ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମୃତ୍ତିକାର ଗୁଣମାନ ବଜାୟ ରଖିବାକୁ ଶପଥ ନେବାପାଇଁ ଆହ୍ୱାନ କରିଛନ୍ତି ମୃତ୍ତିକା ଯାହା ପ୍ରକୃତିର ଏକ ପ୍ରମୁଖ ଉପାଦାନ ତା'ର ଯତ୍ନ କରିବା ସହିତ ଜୈବିକ ଚାଷ କରିବାକୁ ଉପରାଷ୍ଟ୍ରପତି ଆହ୍ବାନ କରିଛନ୍ତି ହକି ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଡି'ରେ ଜର୍ମାନୀ ନେଦରଲାଣ୍ଡକୁ ଏବଂ ମାଲେସିଆ ପାକିସ୍ତାନ ସହ ମୁକାବିଲା କରିବ

ଜର୍ମାନୀ ଏବଂ ନେଦରଲାଣ୍ଡ୍ ପ୍ରତ୍ୟେକ ତିନୋଟି ଲେଖାଏଁ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ଗୋଲ୍ ବ୍ୟବଧାନ ଯୋଗୁଁ ନେଦରଲାଣ୍ଡ ଗ୍ରୁପ୍ ଡି'ର ଶୀର୍ଷସ୍ଥାନରେ ରହିଛି ପାକିସ୍ତାନ ତୃତୀୟ ସ୍ଥାନରେ ଓ ମାଲେସିଆ ଚତୁର୍ଥ ସ୍ଥାନରେ ରହିଛି ଭାରତ ଗ୍ରପ୍ ସି'ରେ ପ୍ରଥମ ସ୍ଥାନରେ ରହିଛି କ୍ରିକେଟ୍ ଭାରତର ପୂର୍ବତନ ପ୍ରାର୍ୟିକ ବ୍ୟାଟ୍ସ୍ମ୍ୟାନ୍ ଗୌତମ ଗମ୍ଭୀର ସବୁଶ୍ରେଣୀର କ୍ରିକେଟ୍ରୁ ଅବସର ଗ୍ରହଣ କରିଛନ୍ତି